ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ଅବସରରେ ଗତ ସନ୍ଧ୍ୟାରେ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାକ୍ୟସ୍ତରୀୟ ଉସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତୀ କହିଛନ୍ତି ଦିବ୍ୟାଙ୍ଗମାନେ ହେଉଛନ୍ତି ସମାଜର ଗୁରୁତ୍ପୂର୍ଶ୍ର ଅଂଶ ଓ ସମାଜ ବିକାଶରେ ସେମାନଙ୍କର ଅବଦାନ ରହିଛି

ଏ ନେଇ କେନ୍ଦ୍ ମାନବସମ୍ୟଳ ବିକାଶ ମନ୍ତଣାଳୟ ପକ୍ଷରୁ ବିଙ୍କପ୍ତି ପ୍ରକାଶ ପାଇଛି

ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ବନକଲାଗି କରାଯିବ ବୋଲି ଜଣାପଡ଼ିଛି